ଷଷ୍ଠ ପର୍ଯ୍ୟାୟ ଲାଗି ମନୋନୟନ ପତ୍ର ଯାଞ୍ଚ୍ କାର୍ଯ୍ୟ ଜାରି

କ୍ୟାମ୍ପେନିଂ ଚଳିତ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ଜୋର୍ଦାର୍ ହୋଇଛି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

ବରିଷ୍ଣ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଝାଡ଼ଖଣ୍ଡର ଲୋହାରଡାଗା ଅଞ୍ଚଳରେ ଏକ ର୍ୟାଲିକୁ ସମ୍ବୋଦନ କରିବା ସହ ପଣ୍ଟିମବଙ୍ଗର ନଦିଆରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ

କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି କାନ୍ପୁର ଓନ୍ନାଓ ଏବଂ ଲକ୍ଷୀପୁର ଫେରିରେ ନିର୍ବାଚନ ପ୍ରଚାର କରିବେ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭାଦ୍ରା ହମିର୍ପୁର ଏବଂ ଫତେପୁରରେ ଆଜି ନିର୍ବାଚନ ପ୍ରଚାର କରିବେ

ଇତିମଧ୍ୟରେ ଆକି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ମନୋନୟନ ପତ୍ର ଯାଞ୍ଚ କାର୍ଯ୍ୟ କାରି ରହିଛି ଗତକାଲି ମନୋନୟନ ପତ୍ର ଦାଖଲର ଅନ୍ତିମ ଦିନ ଥିଲା ଆସନ୍ତା ଶ୍ରକ୍ରବାର ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି

ଗତକାଲି ଏଥିପାଇଁ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନ ଥିଲା

ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ଦିନ ଶୁକ୍ରବାର ରହିଛି

ଆଜି ନାମାଙ୍କନ ପତ୍ରଗୁଡ଼ିକ ଯାଞ୍ଚ କରାଯାଉଛି

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଏହି ଦୁଇଟି ନିର୍ବାଚନ ମଣ୍ଡଳୀରେ ହୋଇଥିଲା

ସବୁ ପ୍ରମୁଖ ଦଳର ବରିଷ୍ଣ ନେତାମାନେ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରି ଭୋଟର୍ମାନଙ୍କୁ ପ୍ରଭାବିତ କରୁଛନ୍ତି ଆଜି ଅପରାହ୍ୱରେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀରଭୂମ୍ ଏବଂ ନଦିଆ ଜିଲ୍ଲାର ଦୁଇଟି ସ୍ଥାନରେ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେବେ ଜାତୀୟନେତ୍ରୀ ତତା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ମିଦ୍ନାପୁର ଓ ହାଓ୍ୱାଡ଼ା କିଲ୍ଲାରେ ନିର୍ବାଚନୀ ପ୍ରଚାର କରିବେ ଅପରପକ୍ଷରେ ତୃଶମୂଳ କଂଗ୍ରେସ ମୁଖ୍ୟ ତତା ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ମଧ୍ୟ ହୁଗୁଳି ଓ ନଦିଆ ଜିଲ୍ଲାର କେତେକ ସ୍ଥାନରେ ନିର୍ବାଚନ ପ୍ରଚାର କରିବେ ଇତିମଧ୍ୟରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଦାଖଲ ନାମାଙ୍କନ ପତ୍ରଗୁଡ଼ିକର ଆକି ଯାଞ୍ ପ୍ରକ୍ରିୟା ହେଉଛି ଏହି ପର୍ଯ୍ୟାୟରେ ଆସନ୍ତା ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି

ଏକ ଟ୍ୱିଟ୍ରେ ଶ୍ରୀମତୀ ସ୍ୱରାଜ କହିଛନ୍ତି ଲିବ୍ୟାରୁ ଭାରତକୁ ଆସିବାପାଇଁ ବହିର୍ଗମନ ଭିସା ଏବଂ ଆବଶ୍ୟକସ୍ଥଳେ ତାହାର ମିଆଦ ପ୍ରରି ଯାଇଥିଲେ ବିକ୍ସ ବ୍ୟବସ୍ଥା କରିବାକୁ ଲିବ୍ୟାସ୍ଥିତ ଭାରତୀୟ ଦୂତାବାସକୁ କୁହାଯାଇଛି ଇତିମଧ୍ୟରେ ସେଠାକାର ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଛି ତେଣୁ ସେଠାରେ ବସବାସ କରୁଥିବା ଭାରତୀୟମାନେ ଏହି ସୁଯୋଗର ଲାଭ ନେବାକୁ ଶ୍ରୀମତୀ ସ୍ୱରାଜ କହିଛନ୍ତି ପୂର୍ବରୁ ଯୁଦ୍ଧ ବିଧ୍ୱସ୍ତ ଲିବ୍ୟା ଛାଡ଼ି ଭାରତ ଆସିବାକୁ ଶ୍ରୀମତୀ ସ୍ୱରାଜ କହିଥିଲେ

ସେ ଆଜି ନୂଆଦିଲ୍ଲୀରେ କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି ଚଳିତ ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ୍ ଦେଇ ନ ଥିବା ଜଣାପଡ଼ିଛି

ପଞ୍ଜାବ ନିଟ୍ ନିଟ୍ ପ୍ରବେଶିକା ପରୀକ୍ଷାରେ ମେଧାକୁ ମୁଖ୍ୟ ଯୋଗ୍ୟତା ପାଇଁ ଗ୍ରହଣ କରିବାକୁ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ବାସସ୍ଥାନ ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣୀୟ ନ୍ରହେଁ ଏହି ବିଷୟ ଘୋଷଣା କରି ଚଣ୍ଡୀଗଡ଼ ମେଡିକାଲ୍ କଲେଜ୍ରେ ନାମଲେଖାପାଇଁ ପୂର୍ବ ନିର୍ଦ୍ଧାରିତ ଯୋଗ୍ୟତାବଳୀରେ ଆବଶ୍ୟକ ପରିବର୍ତ୍ତନ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍ ମହେଶ ଗ୍ରୋଭର୍ ଏବଂ ଜଷ୍ଟିସ୍ ଲଳିତ ବାତ୍ରାଙ୍କ ନେଇ ଗଠିତ ଖଣ୍ଡପୀଠ ବାସସ୍ଥାନ ଅନୁଯାୟୀ ମେଧା ତାଲିକା ପ୍ରସ୍ତୁତି ସମ୍ପର୍କିତ ନିୟମକୁ ଖାରଜ କରିଛନ୍ତି ଶ୍ରେୟା ଗୋୟଲ୍ ଏବଂ ଅନ୍ୟମାନଙ୍କଦ୍ୱାରା ଆଗତ ମେଡିକାଲ୍ ପାଠ୍ୟକ୍ରମରେ ନାମଲେଖା ସମ୍ପର୍କିତ ନିୟମକୁ ଚ୍ୟାଲେଞ୍ଜ୍ କରି ଆବେଦନର ବିଚାର କରି ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି

ଗତକାଲି ଜକର୍ତ୍ତା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଏହି ଟିକେଟ୍ର ଅଳଂକରଣ ଇଷ୍ଡୋନେସିଆର ବିଶିଷ୍ଟ ସ୍ଥପତି ପଦ୍ମଶ୍ରୀ ବପକ୍ ୟମନ୍ ନୂଆର୍ତା କରିଛନ୍ତି ଯେଉଁଥିରେ ରାମାୟଣ କଥାବସ୍ତୁରୁ ସୀତାଙ୍କୁ ସୁରକ୍ଷା ଦେବାକୁ ଜଟାୟୁଙ୍କ ଯୁଦ୍ଧର ପ୍ରତିଛବି ରହିଛି ଜାକର୍ତ୍ତାର ଫିଲାଟେଲି ମ୍ୟୁଜିୟମ୍ରେ ଏହି ଡାକଟିକଟ୍ର ଏକ ବିଶେଷ ସଂସ୍କରଣ ରଖାଯାଇଛି ଭାରତୀୟ ରାଷ୍ଟ୍ରଦୂତ ପ୍ରତୀପ କୁମାର ରାଓ୍ୱତ୍ ଏବଂ ଇଣ୍ଡୋନେସିଆର ଉପବୈଦେଶିକ ମନ୍ତ୍ରୀ ଅବଦୁର୍ ରହମନ୍ ମୋହମ୍ମଦ ଫାଚିର୍ ଏହା ପରିଦର୍ଶନ କରିଛନ୍ତି ବ୍ୟାଡ୍ମିଣ୍ଟନ୍ ଏସିଆ ଚୀନ୍ର ଓହାନ୍ଠାରେ ଚାଲିଥିବା ଏସିଆ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ର ପ୍ରି କ୍ୱାର୍ଟର୍ ଫାଇନାଲ୍କୁ ଭାରତର ପିଭି ସିନ୍ଧ୍ର ସାଇନା ନେହୱାଲ୍ ଏବଂ ସମୀର ବର୍ମା ଉନ୍ନୀତ ହୋଇଛନ୍ତି